ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଠାନିକ ଭାବେ ଫ୍ରାନ୍୍ରର ମେରିଗ୍ନାକ୍ଠାରେ ପ୍ରଥମେ ଏଥିରେ ପରୀକ୍ଷାମୂଳକ ଉଡ଼ାଣ କରିଛନ୍ତି

ପିଏମ୍ ଦଶହରା ଖାଦ୍ୟ ଅପଚୟ ନ କରିବା ଏବଂ ଉର୍ଜା ଓ ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି

ନବରାତ୍ରର ଗୁରୁତ୍ୱକୁ ଆ ୍ ଆଖିଆଗରେ ରଖି ଜନସାଧାରଣ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ପାଇଁ ସେ ଆହ୍ପାନ ଦେଇଛନ୍ତି ଆଗାମୀ ଦୀପାବଳି ଅବସରରେ କୂତୀ କନ୍ୟାମାନଙ୍କୁ ସମ୍ଭର୍ଦ୍ଧିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଏହି ଅବସରରେ ସେ ମଧ୍ୟ ଭାରତୀୟ ବିମାନ ବାହିନୀର ସାହସିକତାର ଉଚ୍ଚ ପ୍ରଶଂସା କରିଛନ୍ତି ସୂଚନାଯୋଗ୍ୟ ଯେ ବିଜୟା ଦଶମୀ ହେଉଛି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ହନୁମାନଙ୍କୁ ଆମେ ଯେପରି ସମ୍ମାନ କରୁଛୁ ବାୟୁସେନାର ଯବାନ ଓ ଅଧିକାରୀମାନଙ୍କୁ ସେହିପରି ସମ୍ମାନ ଦେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏହି ଅବସରରେ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ରାବଣ ପ୍ରତିମାରେ ଅଗ୍ନିସଂଯୋଗ କରିଥିଲେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଯୁଦ୍ଧ ବିମାନକୁ ଗତକାଲି ଫ୍ରାନ୍ୱର ମେରିଗ୍ନାକ୍ସ୍ଥିତ ଦାସଲ୍ଚ ଆଭିଏସନ୍ ଉତ୍ପାଦନ କେନ୍ଦ୍ରରୁ ଗ୍ରହଣ କରିଛନ୍ତି ସେଠାରେ ଏହି ଅବସରରେ ଆୟୋଜିତ ଉତ୍ସବ ସହିତ ଗତକାଲି ଭାରତରେ ବିଜୟା ଦଶମୀ ଓ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହୋଇଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏହି ଯୁଦ୍ଧ ବିମାନର ଉଡ଼ାଣ ପରୀକ୍ଷଣରେ ଭାଗ ନେଇଛନ୍ତି ଏହି ଅବସରରେ ଶ୍ରୀ ସିଂହ କହିଛନ୍ତି ଭାରତୀୟ ସେନାବାହିନୀ ପାଇଁ ଏକ ଐତିହାସିକ ଓ ସୁରଣୀୟ ଦିବସ ଫ୍ରାନ୍ ସହିତ ଏହି ଆଦାନ ପ୍ରଦାନ ଉଭୟ ଦେଶ ମଧ୍ୟରେ ସମର କ୍ଷେତ୍ରରେ ନିବିଡ଼ ସମ୍ପର୍କକୁ ପ୍ରଦର୍ଶିତ କରୁଛି ପ୍ରତିରକ୍ଷା ମନ୍ତ୍ରୀ ଭାରତ ଓ ଫ୍ରାନ୍ଦ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ କରିବା ସକାଶେ ଗୁରୁତ୍ୱ ଆରୋପ କରିଥିଲେ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ତ୍ରରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବୈଠକ ଫଳପ୍ରଦ ହୋଇଛି ଉଭୟ ନେତା ଦୁଇ ଦେଶର ସମ୍ପର୍କକୁ ଆହୁରି ଉଚ୍ଚ ସ୍ତରକୁ ନେବାପାଇଁ ସହମତି ପ୍ରକାଶ କରିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏବଂ ସମର କ୍ଷେତ୍ରରେ ଭାରତକୁ ଦୂଢ଼ ସହଯୋଗ ଓ ସମର୍ଥନ କରିଥିବାରୁ ଶ୍ରୀ ସିଂହ ଫ୍ରାନ୍ୱର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏଥିରେ ଆକାଶମାର୍ଗରେ ବାୟୁସେନାର ବିଭିନ୍ନ ବିମାନଗୁଡ଼ିକ କଳାକୌଶଳ ପ୍ରଦର୍ଶନ କରିଛନ୍ତି

ଏଥିରେ ଓ୍ୱିଙ୍ଗ୍ କମାଣ୍ଡର୍ 'ଅଭିନନ୍ଦନ ବର୍ତ୍ତମାନ୍' ଏମ୍ଆଇଜି ବିଜନ୍ ବିମାନ ଉଡ଼ାଇଥିଲେ ଏହି ଅବସରରେ ବିମାନ ବାହିନୀ ମ୍ରଖ୍ୟ ରାକେଶ୍ କ୍ରମାର ସିଂହ ଭଦୌରିଆ କହିଥିଲେ ଭାରତର ସାର୍ବଭୌମତ୍ୱ ରକ୍ଷାପାଇଁ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତତ ଅଛି ଏହି ଉହବରେ ସେନା ମ୍ରଖ୍ୟ ଜେନେରାଲ୍ ବିପିନ୍ ରାଓଡତ୍ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ସେନା ଅଧିକାରୀ ଉପସ୍ଥିତ ଥିଲେ ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସମସ୍ତ ସେନାନୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଭାରତୀୟ ବିମାନ ବାହିନୀର ଯୋଦ୍ଧା ଏବଂ ତାଙ୍କର ପରିବାରବର୍ଗଙ୍କୁ ସମ୍ମାନିତ କରି ଦେଶବାସୀ ଗୌରବାନ୍ୱିତ ହୋଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିମାନ ବାହିନୀର ଯୋଦ୍ଧାମାନଙ୍କ ବୀରତ୍ୱ ତ୍ୟାଗ ଓ ଦକ୍ଷତା ପାଇଁ ପ୍ରତ୍ୟେକ ଭାରତୀୟ ସେମାନଙ୍କଠାରେ ରଣୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ଗର୍ବିତ ଭାରତ ତା'ର ଯୋଦ୍ଧା ଏବଂ ସେମାନଙ୍କର ପରିବାରବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରୁଛି

ଏବେ ଚୀନ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ ପାଇଁ ଏହା ବିଦ୍ରପ ଭଳି ହୋଇଛି କାଶ୍ମୀର ପ୍ରସଙ୍ଗରେ ଚୀନର ସହଯୋଗ ସମର୍ଥନ ହାସଲ କରିବା ପାଇଁ ଇମ୍ରାନ ଏବେ ବେଙ୍ଗିଂ ଗସ୍ତରେ ଅଛନ୍ତି କାଶ୍ମୀର ପ୍ରସଙ୍ଗ ନେଇ ଜାତିସଂଘର ବିଧିବ୍ୟବସ୍ଥା ଏବଂ ନିରାପତ୍ତା ପରିଷଦର ପ୍ରସ୍ତାବ ସଫପର୍କରେ ଚୀନ ଆଗରୁ ଯେଉଁ ନୀତି ଧରିଥିଲା ଏବେ ସେକଥା ଆଉ କହୁନାହିଁ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ୍ ସ୍ୱାଙ୍ଗ୍ ଗତକାଲି କହିଛନ୍ତି ଯେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଭାରତ ଓ ପାକିସ୍ତାନ କାଶ୍ମୀର ସମସ୍ୟାର ସମାଧାନ କରିବା ଉଚିତ କାଶ୍ମୀର ସମେତ ସବୁ ଦ୍ୱିପାକ୍ଷିକ ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ କରି ପାରସ୍କରିକ ବିଶ୍ୱାସ ବୃଦ୍ଧି ଦିଗରେ ଭାରତ ଓ ପାକିସ୍ତାନ ଉଦ୍ୟମ କଲେ ଏହା ଉଭୟ ଦେଶ ପାଇଁ ଶୁଭଙ୍କର ହେବ ବୋଲି ସେ କହିଛନ୍ତି

ସେମାନେ ଚୀନ ରାଷ୍ଟ୍ରପତି ସିଜିନ୍ପିଙ୍ଗ୍ ଏବଂ ଅନ୍ୟ ତୁଙ୍ଗନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି କାଶ୍ମୀର ପ୍ରସଙ୍ଗରେ ତୂତୀୟ ପକ୍ଷର ହସ୍ତକ୍ଷେପ ଅନାବଶ୍ୟକ ବୋଲି ଭାରତ ଯେଉଁ ନୀତି ଗହଣ କରିଛି ଚୀନ ଏବେ ତାହାକୁ ଆପାତତଃ ସମର୍ଥନ କରୁଥିବା ଜଣାପଡ଼ିଛି ଚୀଇନଜ୍ ଏନ୍ଭଏ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ୍ ୱେଡଙ୍ଗ୍ କହିଛନ୍ତି ଯେ ସୀମା ବିବାଦର ଏକ ସ୍ଥାୟୀ ସମାଧାନ ପୂର୍ବରୁ ଉଭୟ ଦେଶ ସୀମା ନିକଟରେ ମିଳିତ ଭାବେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଚିତ ଏକ ସମ୍ଘାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି

ତେବେ ଆଲୋଚନା ଓ ପରାମର୍ଶ ମାଧ୍ୟମରେ ସେସବୁର ସମାଧାନ ହେବା ଆବଶ୍ୟକ ଏସିଆର ପରିଦୃଷ୍ଟ ଏହି ଦୁଇଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କ ଉପରେ ସୀମା ବିବାଦ କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ଉଚିତ ନୁହେଁ ଚୀନ ରାଷ୍ଟ୍ରଦୂତ କହିଛନ୍ତି ଭାରତ ଚୀନ ସୀମାରେ ଗତ ବହୁଦଶନ୍ଧି ଧରି ଶାନ୍ତି ଓ ସ୍ଥିରତା ବଜାୟ ରହିଛି ସୀମା ବିବାଦ ଭାରତ ଚୀନ ସଂପର୍କର ଗୋଟିଏ ଅଂଶ ହୋଇଥିବା ବେଳେ ଦ୍ୱିପାକ୍ଷିକ ସଂପର୍କର ବିଶାଳ ପରିଧିକୁ ଉଭୟ ଦେଶ ଦୃଷ୍ଟି ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ମାମାଲ୍ଲାପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ଯୋଗଦେବା ଲାଗି ଚୀନ ରାଷ୍ଟ୍ରପତି ସିଜିନ୍ପିଙ୍ଗ ଆସନ୍ତା ଶୁକ୍ରବାର ଦିନ ଚେନ୍ନାଇରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି ଉଭୟ ଦେଶର ସୀମାରେ ଶାନ୍ତି ଓ ସ୍ଥିରତା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ଏହି ବୈଠକରେ ଆଲୋଚନା ହେବାର ସ୍ତଚନା ମିଳିଛି ଗତବର୍ଷ ଏପ୍ରିଲରେ ଚୀନର ୱାହନ ସହରରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ଅଣଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରଧାନ ମଙ୍ଗୋଲିଆ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗୋଲିଆରେ ଏକ ତୈଳ ବିଶୋଧନାଗାର ପ୍ରକଳ୍ପର ନିର୍ମାଣ ଉହବରେ ଯୋଗଦେଇଛନ୍ତି ଏଥିରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖ୍ନା ଗିନ୍ ଖୁରେଲସୁଖ୍ ଯୋଗଦେଇଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରସ୍ତାବିତ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ପାଇଁ ଯେଉଁ ଭିଭି଼ମି ସୁବିଧା ଆରମ୍ଭ କରାଯାଇଛି ଏହା ଦ୍ୱାରା ଦ୍ୱିପାକ୍ଷିକ ସଫପର୍କ ଅଧିକ ନିବିଡ଼ ହେବ ଏବଂ ଦୁଇଦେଶର ପୁଞ୍ଜିନିବେଶ ଏବଂ ବାଣିଜ୍ୟ କାରବାର ବୃଦ୍ଧି ପାଇବ

ଏହା କାର୍ଯ୍ୟକ୍ଷମ ହେଲେ ମଙ୍ଗୋଲିଆ ତେଳ ଆବଶ୍ୟକତାର ତିନିଚତୁର୍ଥାଂଶ ପୂରଣ ହୋଇପାରିବ ଅଲ୍କାଏଦା କିଲ୍ଡ ଅଲ୍କାଏଦା ଆତଙ୍କବାଦୀ ସଂଗଠନର ଦକ୍ଷିଣ ଏସିଆ ଶାଖା ମୁଖ୍ୟ ଅସିମ୍ ଉମର ନିହତ ହୋଇଛି

ଆଫଗାନିସ୍ଥାନର ହେଲମଣ୍ଡ ପ୍ରଦେଶ ଅନ୍ତର୍ଗତ ମୁସାକାଲା ଜିଲ୍ଲାରେ ଥିବା ତାଲିବାନର ଏକ ଆଡ୍ରା ଭିତରେ ସେ ରହୁଥିବା ବେଳେ ଆମେରିକା ଓ ଆଫଗାନ ସୈନ୍ୟମାନେ ମିଳିତଭାବେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ

ତେବେ କେତେକ ରିପୋର୍ଟ ଅନୁସାରେ ସେ ଭାରତରେ ଜନ୍ମ ହୋଇଥିଲା ଏବଂ ପାକିସ୍ତାନ ଚାଲିଯାଇଥିବା କୁହାଯାଉଛି

ୟୁଏସ୍ ଚାଇନା ଭିସା ଚୀନ୍ର ଉଇଘୁର୍ସ ପ୍ରଦେଶରେ ମୁସଲମାନମାନଙ୍କୁ ଦମନ କରାଯାଉଥିବାରୁ ଏହାର ପ୍ରତିବାଦରେ ଆମେରିକା ଚୀନ୍ର ଅଧିକାରୀମାନଙ୍କ ଉପରେ ଅଧିକ କଟକଣା ଲଗାଇବ ଯେଉଁମାନେ ଆମେରିକା ଆସୁଥିଲେ ସେମାନଙ୍କୁ କଠୋର ଭିସା ନିୟମର ଅନ୍ତର୍ଭୁକ୍ତ କରାଯିବ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏକ ବିବୃତ୍ତିରେ କହିଛନ୍ତି ଯେ ଚୀନ୍ର ଏହି ଅଶାନ୍ତ ପ୍ରଦେଶରେ ଚାଲିଥିବା ଦମନଲୀଳା ଶୀଘ୍ର ବନ୍ଦ ନ ହେଲେ କୂଟନୈତିକ ସ୍ତରରେ ତାଙ୍କ ଦେଶ ବେଜିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ଏବଂ ଏହା ଦ୍ୱିପାକ୍ଷିକ ସଂପର୍କକୁ ପ୍ରଭାବିତ କରିପାରେ ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍୍ଣ୍ଣ ବାଣିଜ୍ୟ କଥାବାର୍ତ୍ତା ଆରମ୍ଭର ଦୁଇଦିନ ପୂର୍ବରୁ ଆମେରିକାର ଏଭଳି ବିବୃତ୍ତି ଚୀନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କ୍ରିକେଟ୍ ଓମେନ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ମଧ୍ୟରେ ଆଜି ବଡୋଦରାଠାରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଏହା ହେଉଛି ପ୍ରଥମ ମ୍ୟାଚ୍

ତେବେ ଗତକାଲି ଅଭ୍ୟାସ ସମୟରେ ଭାରତୀୟ ଦଳର ଓପନର ସ୍କୁତି ମାନଧନ ଆଘାତପ୍ରାପ୍ତ ହେବାରୁ ଏହି ସିରିଜରୁ ବାଦ ପଡ଼ିଛନ୍ତି ତାଙ୍କ ସ୍ଥାନରେ ଅଲରାଉଣ୍ଡର ପୂଜା ବସ୍ତ୍ରାକର ଦଳରେ ସାମିଲ ହୋଇଛନ୍ତି